ଗଡ଼ିବ ବସ ରାକ୍ୟ ବ୍ୟାପି ଆଜିଠାରୁ ଘରୋଇ ବସ୍ ଚଳାଚଳ କରିବାର ସୟାବନା ରହିଛି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ମାଦକ ଦେବେନ୍ଦ୍ର ସାହୁ ଗତକାଲି ଏହି ସୂଚନା ଦେଇଛନ୍ତି

ବସ୍ ଚାଳକ ହେଲପର ଏବଂ କଶ୍ତକୁରଙ୍କର ବୀମା କରାଯିବ